ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟର ପ୍ରଥମ ବାର୍ଷିକୀ ପାଳନ ଉପଲକ୍ଷେ ଏହି କଥାବାର୍ତ୍ତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସୁସ୍ଥ ରହିବାକୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ସୁସ୍ଥ ରହିବା ଏକ କଷ୍ଟକର କାର୍ଯ୍ୟ ନୁହେଁ ଏହାକୁ ଦୈନନ୍ଦିନ ଜୀବନରେ ଏକ ଅଭ୍ୟାସରେ ପରିଣତ କରାଯାଇପାରିବ ପ୍ରତ୍ୟହ ଅଧଘକ୍ଷା ବ୍ୟାୟାମ କରି ଆମେ ନିଜକୁ ସୁସ୍ଥ ରଖିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ବିରାଟ କୋହଲି ଆକ୍ୟାକ୍ଷା ଆଶିକ ଓ ମିଲିନ୍ଦ ସୁମନଙ୍କ ଭଳି କ୍ରୀଡାବିତ୍ ଓ ମଡେଲମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ବିରାଟ କୋହଲି ଭାରତୀୟ କ୍ରିକେଟ ଦଳର କ୍ୟାପ୍ଟେନ୍ ଓ ଆକାଂକ୍ଷା କାଶ୍ମୀରର ଜଣେ ଫୁଟବଲ ଖେଳାଳି ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱର ଅନେକ ଦେଶରେ ସୁସ୍ଥ ରହିବା ପାଇଁ ଫିଟ୍ନେସ୍ ଅଭିଯାନ ଚାଲିଛି ଶ୍ରୀ ମୋଦି ଦିବ୍ୟାଙ୍ଗ ଅଲମ୍ପିକ୍କ୍ନ କ୍ରୀଡ଼ାବିତ୍ ଦେବେନ୍ଦ୍ର ଝରଝରିଆଙ୍କ ସହ କଥାବାର୍ତ୍ତା ମଧ୍ୟ କରିଛନ୍ତି ଦେବେନ୍ଦ୍ର ଝରଝରିଆ ଦିବ୍ୟାଙ୍ଗ ଅଲମ୍ପିକ୍ସରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଶାରିରୀକ ସ୍ୱାସ୍ଥ୍ୟରକ୍ଷା ସଙ୍ଗେ ସଙ୍ଗେ ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଆମକୁ ଯନ୍ ନେବାକୁ ପଡ଼ିବ ସେ କହିଛନ୍ତି ସୁସ୍ଥ ରହିବା ନେଇ ଦେଶର ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି ଅଷ୍ଟ୍ରେଲିଆ କର୍ମାନୀ ବ୍ରିଟେନ୍ ଓ ଆମେରିକା ଭଳି ଦେଶଗୁଡ଼ିକରେ ଫିଟ୍ନେସ୍ ଅଭିଯାନ ଆରମ୍ଭ ହୋଇସାରିଛି ଶ୍ରୀ ମୋଦୀ କହିଛନ୍ତି ସାଧାରଣତଃ ପିତାମାତାମାନେ ଆମମାନଙ୍କୁ ଭଲ ଅଭ୍ୟାସରେ ପକାଇଥାନ୍ତି କିନ୍ତୁ ସୁସ୍ଥ ରହିବା ପାଇଁ ଦେଶର ଯୁବପୀଢ଼ି ସଂପ୍ରତି ସେମାନଙ୍କର ପିତାମାତାମାନଙ୍କୁ ଜୀବନଶୈଳୀରେ ପରିବର୍ଭନ ଆଶିବାକୁ ଶିଖାଉଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ବ୍ୟାୟାମ ଦୌଡ଼ିବା ପୁଷ୍ଟିକର ଖାଦ୍ୟ ଖାଇବା ସହ ସନ୍ତରଣ କରିବା ଭଳି ଅଭ୍ୟାସ ଦ୍ୱାରା ଆମେ ନିଜକୁ ସୁସ୍ଥ ରଖିପାରିବା ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟର ସୁଫଳ ବିଶେଷ କରି କୋବିଡ୍ ନାଇଣ୍ଟିନ୍ ସମୟରେ ଦେଖିବାକୁ ମିଳିଛି

କୋବିଡ୍ ନାଇଷ୍ଟିନ୍ ଯୋଗୁଁ ଯେଉଁମାନେ କାମଧନ୍ଦା ହରାଇଛନ୍ତି ସେମାନେ ଏହି ଋଣ ପାଇପାରିବେ ଋଣ ମଞ୍ଜୁରୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରଣ ଆବେଦନଗୁଡ଼ିକୁ ସିଧାସଳଖ ବ୍ୟାଙ୍କ୍ ଶାଖାଗୁଡ଼ିକୁ ପଠାଇ ଦିଆଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ମନ୍ତ୍ରଣାଳୟ କହିଛି ଏହାଦ୍ୱାରା ଅଧିକ ଲୋକଙ୍କୁ ରଣ ଦିଆଯାଇ ପାରିବା ସହ ରଣ ପ୍ରଦାନ ପାଇଁ ଲାଗୁଥିବା ସମୟକୁ ମଧ୍ୟ ହ୍ରାସ କରାଯାଇପାରିବ ଏହି ପ୍ରକ୍ରିୟାକୁ ଆହୁରି ଅଧିକ ସରଳ ଓ ସୁଗମ କରିବା ପାଇଁ ଏକ ସପୁଓ୍ବେୟାର୍ ମଧ୍ୟ ବିକାଶ କରାଯାଇଛି

ମନ୍ତ୍ରଶାଳୟ କହିଛି ଏହିସବୁ ପଦକ୍ଷେପ ଦ୍ୱାରା ପିଏମ୍ ସ୍ୱନିଧି ଯୋଜନା ତ୍ୱରାନ୍ୱିତ ହେବାର ଆଶା କରାଯାଉଛି ତୋମାର ଫାର୍ମ ବିଲ୍ ଆଇନ୍ରେ ସଂଶୋଧନ ବିନା କୃଷକମାନଙ୍କର କଲ୍ୟାଣ ସମ୍ଭବପର ନୁହେଁ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ସେ କହିଛନ୍ତି ସଂସଦରେ ପାରିତ ହୋଇଥିବା କୃଷି ସମ୍ଭନ୍ଧୀୟ ବିଲ୍ଗୁଡ଼ିକ ଏହି କ୍ଷେତ୍ରରେ ବିପ୍ଳବ ଆଣିବ ଏକ ସମ୍ଭାଦ ସଂସ୍ଥାକୁ ସାକ୍ଷାତ୍କାର ଦେଇ ଶ୍ରୀ ତୋମାର କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ବିଷୟରେ ନୂଆ ଆଇନ୍ରେ କୌଣସି ଉଲ୍ଲେଖ କରାଯାଇନାହିଁ

ସେ କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ସର୍ବଦା କେନ୍ଦ୍ର ସରକାରଙ୍କ ପ୍ରଶାସନିକ ନିଷ୍ପଭି ଭାବେ ରହିଛି ଓ ଆଗକୁ ମଧ୍ୟ ରହିବ ବିରୋଧୀଦଳ ଗୁଡ଼ିକ ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ସେମାନେ ଏଭଳି ବିରୋଧ ପ୍ରଦର୍ଶନ କରୁଥିବାର ମନ୍ତ୍ରୀ ଦୋଷାରୋପ କରିଛନ୍ତି ଶ୍ରୀ ତୋମାର କହିଛନ୍ତି କେନ୍ଦ୍ର ସରକାର ଖରିଫ ଓ ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିସାରିଥିବା ବେଳେ ଖରିଫ ଫସଲ ଅମଳ ହେବା ସଙ୍ଗେ ସଙ୍ଗେ ସରକାର ସେଗୁଡ଼ିକର ସଂଗ୍ରହ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେବେ

ସିଆଇସିଏ ମିଟିଂ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସିଆଇସିଏ ବୈଦେଶିକ ମନ୍ତ୍ରୀମାନଙ୍କ ସ୍ୱତନ୍ତ୍ର ବୈଠକରେ ଅଂଶଗ୍ରହଣ କରିବା ସହ ଏସିଆ ଅଞ୍ଚଳର ସୁରକ୍ଷା ପାଇଁ ବହୁ ରାଷ୍ଟ୍ରୀୟ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ବୈଠକ ସଫକ୍ରାନ୍ତରେ ଟ୍ୱିଟ୍ କରି ସେ କହିଛନ୍ତି ବର୍ତ୍ତମାନ ସମୟରେ ଏହାର ଯଥେଷ୍ଟ ଆବଶ୍ୟକତା ରହିଛି କୋବିଡ୍ ନାଇଷ୍ଟିନ୍ର ମୁକାବିଲାରେ ଆନ୍ତର୍ଜାତିକ ସହଯୋଗରେ ଭାରତର ଅନେକ ଅବଦାନ ରହିଛି ବୋଲି ଶ୍ରୀ ଜୟଶଙ୍କର ଉଲ୍ଲେଖ କରିଛନ୍ତି ସେ ଭାରତ ମଧ୍ୟ ଏସିଆ ସହଯୋଗ ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସହଯୋଗ ସଂକ୍ରାନ୍ତରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ସନ୍ତାସବାଦର ମ୍ବଳୋତ୍ପାଟନ ପାଇଁ ସାମୁହିକ ଉଦ୍ୟମର ଆବଶ୍ୟକତା ଉପରେ ସେ ଜୋର୍ ଦେଇଛନ୍ତି ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାକୁ ଭାରତର ସମର୍ଥନ ବିଷୟକୁ ମଧ୍ୟ ଶ୍ରୀ ଜୟଶଙ୍କର ଦୋହରାଇଛନ୍ତି ଇଣ୍ଡୋ ପାକ୍ ପାକିସ୍ତାନ ଭାରତ ବିରୁଦ୍ଧରେ ଅପପ୍ରଚାର କରୁଥିବାରୁ ଭାରତ ଏହାର ତୀବ୍ର ସମାଲୋଚନା କରିଛି ପାକିସ୍ତାନ ଏଥିପାଇଁ ବିଭିନ୍ନ ମଞ୍ଚର ମଧ୍ୟ ଅପବ୍ୟବହାର କରୁଛି ଭାରତ କହିଛି କାମ୍ମୁ କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିବା ବେଳେ ଭବିଷ୍ୟତରେ ମଧ୍ୟ ଏହା ରହିବ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହେମୁଦ୍ କୁରେଶିଙ୍କ ମନ୍ତବ୍ୟ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ଭାରତ କହିଛି ଏହାର ଆଭ୍ୟନ୍ତରୀଣ ବ୍ୟାପାର ସଂକ୍ରାନ୍ତରେ ମନ୍ତବ୍ୟ ଦେବାକୁ ପାକିସ୍ତାନର କୌଣସି ହକ୍ ନାହିଁ ଏହି ମନ୍ତବ୍ୟ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତା କ୍ଷେତ୍ରରେ ଘୋର ହସ୍ତକ୍ଷେପ ବୋଲି ଭାରତ ବିବେଚନା କରୁଛି ପାକିସ୍ତାନ ସର୍ବଦା ଆନ୍ତର୍ଜାତିକ ସନ୍ତାସବାଦର ମୁଖ୍ୟ କେନ୍ଦ୍ର ରହିଆସିଛି ଏବଂ ଏଠାରେ ସନ୍ତାସବାଦୀ କାର୍ଯ୍ୟକଳାପ ଚଳାଇ ଆସୁଛି ବୋଲି ଭାରତ ଦୋଷାରୋପ କରିଛି ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ଭାରତ ପାକିସ୍ତାନକୁ ଚେତାବନୀ ଦେଇଛି ଏହା ହେଲେ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ କଥାବାର୍ତ୍ତା ସମ୍ଭବପର ହେବ ବୋଲି ଭାରତ କହିଛି ଗ୍ୟାସ୍ ଭିତ୍ତିଭୂମିର ବିକାଶ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନିଥ୍ ଜଷ୍ଟରଙ୍କ ସହିତ ଭିଡ଼ିଓ କନ୍ଫରେନ୍ ି ଜରିଆରେ ଆଲୋଚନା କରିବା ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍କାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ଗ୍ୟାସ୍ ଭିଭିଭୂମିକୁ ବିକଶିତ ଉଦ୍ଦେଶ୍ୟର ପାଇଁ ଆମେରିକୀୟ କମ୍ପାନୀଗୁଡ଼ିକୁ ଆଗେଇ ଆସିବାକୁ ଆମନ୍ତ୍ରଣ କରିଛନ୍ତି ଭାରତ ଓ ଆମେରିକା ଦ୍ୱିପାକ୍ଷିକ ସାମରିକ ଉର୍ଜା ଉପରେ ଉଭୟ ଆଲୋଚନା କରିଛନ୍ତି ଦ୍ୱିପାକ୍ଷିକ ସାମରିକ ଭାଗିଦାରୀରେ ଉର୍ଜା ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ଆମେରିକାର ରାଷ୍ଟ୍ରଦୃତ ଶ୍ରୀ ଜଷ୍ଟର କହିଚନ୍ତି ଏତଦବ୍ୟତୀତ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ କିପରି ଅଧିକ ଦୂଢ଼ କରାଯିବ ସେ ଦିଗରେ ସେ ନେଇ ଆଲୋଚନା ମଧ୍ୟ ହୋଇଛି ସେହିପରି ଚଳିତବର୍ଷ ଜୁନ୍ ମାସରେ ଆରମ୍ଭ ହୋଇଥିବା ଷ୍ଟ୍ରାଟାଜିକ୍ ପେଟ୍ରୋଲିୟମ୍ ଭଣ୍ଡାର କର୍ପୋରେସନ୍ ଉପରେ ମଧ୍ୟ ଉଭୟ ସମୀକ୍ଷା କରିଛନ୍ତି